ଏଥିପାଇଁ ରାଜ୍ୟ ସରକାର ଜମି ଯୋଗାଇଦେବେ ବ୍ରହ୍କପୁର କେନ୍ଦୁଝର କଳାହାଣ୍ଡି ଓ ବାଲେଶ୍ୱରରେ ଏହାର ସମ୍ପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା ନେଇ ନିଷ୍ଟଭି ନିଆଯାଇଛି

ଗତକାଲି କାତୀୟ ଓବିସି କମିଶନ ଅଧ୍ଧକ୍ଷ ଭଗବାନଲାଲ ସାହାଣୀ ଓଡ଼ିଶା ସ୍ତରରେ ଆସି ରାକ୍ୟରେ ଓବିସି କମିଶନ ନିଯୁକ୍ତି ହୋଇନଥିବା ପ୍ରସଙ୍ଗ ଉଠାଇଥିଲେ

ଗୃହକାର୍ଯ୍ୟ କିପରି ସୁରୁଖୁରୁରେ ଚାଲିବ ସେନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହେବ

ରେ ବିଭିନ୍ ପ୍ରସଙ୍ଗ ରହିଛି

ଡଷ୍ଟବିନ୍ ମୁକ୍ତ ଭୁବନେଶ୍ୱରରେ ଆଗାମୀ ଦିନରେ ଆଉ ଡଷ୍ଟବିନ୍ ଦେଖିବାକୁ ମିଳିବ ନାହିଁ